ଅନେକ ଥାନାରେ ମାମଲା ଦାଏର ହେଲେ ମଧ୍ଧ ଶାସକ ଦଳର ପ୍ରଭାବଶାଳୀ ନେତାମାନଙ୍କର ଅପରାଧୀଙ୍କ ପ୍ରତି ସମର୍ଥନ କାରଣରୁ ସେମାନଙ୍କୁ ଗିରଫ ବା କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି କହିଛନ୍ତି

ତେବେ ବିଭିନ୍ନ ସାମ୍ସ ସେକ୍ଷରଗୁଡ଼ିକରେ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ବା ମାନୁଆଲ୍ ଆବେଦନ କରିପାରିବେ

ଏଥପାଇଁ ଆସନ୍ତା ସପ୍ତାହରେ ଆମେରିକାର ଏକ ସଂସ୍ତା ସହିତ ଏମଓୟୁ ସ୍ୱାକ୍ଷର କରାଯବ

ଏହା କ୍ରମଶଃ ଉତ୍ତର ଉତ୍ତର ପଣ୍ଣିମାଭିମଖୀ ହୋଇ ଦୁର୍ବଳ ହେବାର ସମ୍ଭାବନା ରହିଛି

ତେବେ ରାକ୍ୟର କେତେକ ଜିଲ୍ଲାରେ ଆଜି କାଳବୈଶାଖୀ ହେବା ନେଇ ପାଶିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି